ସହରାଞ୍ଚଳରେ ବ୍ୟାପକ ସବୁଜ ବଳୟ ସୂଷି ପାଇଁ ରାଜ୍ୟ ସରକାରଙ୍କ ନିଷ୍ବଉି ଏବଂ ରାଜ୍ୟରେ ମୌସୁମୀ ସକ୍ରିୟ ଆସନ୍ତାକାଲିଠାରୁ ବର୍ଷା ପରିମାଣ ବୃଦ୍ଧି ନେଇ ପାଶିପାଗ ବିଭାଗର ପୂର୍ବାନୁମାନ

ଏହା ଦ୍ୱାରା ଚାଷୀମାନଙ୍କୁ ଲାଭ ହେବା ସହ ମୋନଙ୍କର ଆୟ ବଢ଼ି ପାରିବ

ପରିବହନ ଶିବ୍ବର ଧର୍ମଘଟ ଉପରୁ ଏସମା ଆଇନ୍ ଉଠାଇବାକୁ ପରିବହନ ଶ୍ରମିକ ଫେଡେରେସନ୍ ଦାବି କରିଛି